ପିଏମ୍ ସୋଲାର ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସୌର ଶକ୍ତି କେବଳ ଆଜି ନୁହେଁ ଏକବିଂଶ ଶତାବ୍ଦୀରେ ମଧ୍ୟ ଶକ୍ତିର ଏକ ମୁଖ୍ୟ ଉତ୍ସ ହେବାକୁ ଯାଉଛି ସେ କହିଛନ୍ତି ସୌର ଶକ୍ତି ଏକ ସ୍ୱଚ୍ଛ ତଥା ସୁରକ୍ଷିତ ଇନ୍ଧନର ଭୂମିକା ନେବ ମଧ୍ୟପ୍ରଦେଶର ରେବା ଠାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏସିଆର ସର୍ବବୃହତ୍ ସୌରଶକ୍ତି ପ୍ରକଳ୍ପକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଆର୍ଚ୍ଚି ରେବା ବିଶ୍ୱରେ ଇତିହାସ ସୃଷ୍ଟି କରିଛି ରେବା ନର୍ମଦା ନଦୀ ଓ ଧଳା ବାଘ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲା ଓ ବର୍ତ୍ତମାନ ଏଠାରେ ଏସିଆର ସର୍ବବୃହତ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଛି

ସେ କହିଛନ୍ତି ରେବା ଭଳି ସାଜାପୁର ନେମୁଜ୍ ଓ ଛତପୁରରେ ମଧ୍ୟ ବଡ଼ବଡ଼ ସୌର ଶକ୍ତି କାରଖାନା ସ୍ଥାପନ ପାଇଁ କାର୍ଯ୍ୟ ଚାଲିଛି ଦେଶର ଶକ୍ତି ଚାହିଦା ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଭାରତ ବିକାଶର ଏକ ନୂଆ ଯୁଗ ଆଡ଼କୁ ଅଗ୍ରସର ହେଉଛି ସେ ଦୃଷ୍ଟିରୁ ଆମର ଆଶା ଆକାଂକ୍ଷା ବୃଦ୍ଧି ପାଇବା ସହ ଆମର ବିଦ୍ୟୁତ୍ ଶକ୍ତି ଚାହିଦା ମଧ୍ୟ ବୃଦ୍ଧି ପାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ଆମେ ବଡ଼ ବଡ଼ ପୁର୍ନବ୍ୟବହାର କ୍ଷମ ଶକ୍ତି ପ୍ରକଳ୍ପଗୁଡ଼ିକୁ ଆରମ୍ଭ କର୍ଛେ ସେତେବେଳେ ଆମେ ପ୍ରଦୂଷଣ ମୁକ୍ତ ଶକ୍ତି ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଆରୋପ କରୁଛେ ଏହାର ସ୍କଫଳ ଯେପରି ଦେଶର ପ୍ରତ୍ୟେକ ଭାଗ ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟେକ ନାଗରିକ ପାଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଓ ବହୁ କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ବୃଦ୍ଧି ପାଇବା ଓ ସଂକ୍ରମିତମାନଙ୍କୁ ଆଗୁଆ ଚିହ୍ନଟ କରିବା ଯୋଗୁଁ କୋଭିଡ୍ ଆରୋଗ୍ୟ ହାରରେ ଏହି ବୃଦ୍ଧି ଘଟିଛି

ଦେଶରେ ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଉଛି

ମନ୍ତ୍ରଣାଳୟ କହିଛି ଭାରତରେ ଯଥେଷ୍ଟ ସଂଖ୍ୟକ କୋଭିଡ୍ ହସ୍କିଟାଲ୍ ରହିଛି ଓ ଏହା ଯୋଗୁଁ ସଂକ୍ରମିତ ଲୋକମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଇ ପାରୁଛି ଦେଶରେ ଅଧିକ କୋଭିଡ୍ ହସ୍କିଟାଲ୍ ସ୍ଥାପନ କରାଯାଉଛି

ସେହିସବୁ କୋଭିଡ୍ ହସ୍କିଟାଲ୍ଗୁଡ଼ିକରେ ପୃଥକୀକରଣ ଶଯ୍ୟା ଅକ୍ଟିଜେନ୍ ସୁବିଧା ଓ ଆଇସିୟୁ ସୁବିଧାମାନ ରହିଛି

ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଏ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଆୟୁଷ୍ମାନ୍ ଭାରତ ଆୟୁଷ୍ମାନ୍ ଭାରତ ଯୋଜନା କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି

ଆମ ସମ୍ଘାଦଦାତା ଜଣାଇଛନ୍ତି ଏହି ଓ୍ୱେଲ୍ନେସ୍ କେନ୍ଦ୍ରଗୁଡ଼ିକ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର ମୁକାବିଲାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ଓ ଓ୍ବେଲ୍ନେସ୍ କେନ୍ଦ୍ର ଗୁଡ଼ିକର ଚିକିତ୍ସକମାନେ କୋଭିଡ୍ ନାଇଷ୍ଟିନ୍ର ଲକ୍ଷଣ ଥିବା ରୋଗୀମାନଙ୍କର ପରୀକ୍ଷା କରିଛନ୍ତି ସନ୍ଦିଗ୍ନ ଲୋକମାନଙ୍କର ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ସେହି ଚିକିତ୍ସକମାନେ ଲୋକମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି ଦିଗରେ ମଧ୍ୟ କାର୍ଯ୍ୟ କରିଛନ୍ତି ଲୋକମାନଙ୍କୁ ବାରମ୍ଘାର ହାତ ଧୋଇବା ଓ ମାସ୍କ୍ ପରିଧାନ କରିବାକୁ ସେମାନେ ସଚେତନ କରାଇଛନ୍ତି ଓ ଆବଶ୍ୟକ ସ୍ଥୁଳେ ସେମାନଙ୍କର ଚିକିତ୍ସା କରିଛନ୍ତି ଲୋକମାନଙ୍କୁ ଶାରିରୀକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ସେମାନେ ପ୍ରବର୍ତ୍ତାଇଛନ୍ତି ସ୍ଥାନାନ୍ତରିତ ହୋଇ ଆସିଥିବା ଶ୍ରମିକମାନଙ୍କ ପାଇଁ ମଧ୍ୟ ସେମାନେ ସଚେତନତା ଶିବିର ଗୁଡ଼ିକର ଆୟୋଜନ କରିଛନ୍ତି ଲୋକମାନଙ୍କୁ କୋଭିଡ୍ ବ୍ୟତୀତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଣରେ ମଧ୍ୟ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏହିଭଳି ଚିକିତ୍ସକମାନଙ୍କ ଦ୍ୱାରା ପ୍ରତିଷେଧକ ଟିକାକରଣ କାର୍ଯ୍ୟ ମାନ କରାଯାଉଛି ଓ ଅତ୍ୟାବଶ୍ୟକ ଔଷଧପତ୍ର ବଣ୍ଟ୍ରା ଯାଉଛି

ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗରେ ପୀଡ଼ିତ ବ୍ୟକ୍ତି ଏବଂ ମୁଖ କର୍କଟ ସ୍ତନ କର୍କଟ ଓ ଗର୍ଭାସୟ କର୍କଟରେ ପୀଡ଼ିତ ରୋଗୀମାନଙ୍କର ଶାରିରୀକ ପରୀକ୍ଷା କରାଯାଇଛି

ଏଫ୍ସିଆଇ ଫୁଡ୍ ଗ୍ରେନ୍ସ ଭାରତୀୟ ଖାଦ୍ୟ ନିଗମ କହିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ ଯୋଗୁଁ ଏଥିପାଇଁ ଆବଶ୍ୟକ ଖାଦ୍ୟ ଶସ୍ୟ ଯୋଗାଇବା ଲାଗି ଦେଶରେ ଯଥେଷ୍ଟ ପରିମାଣରେ ଖାଦ୍ୟ ଶସ୍ୟ ମହଜୁଦ୍ ରହିଛି

ବର୍ତ୍ତମାନ ଏହି ଯୋଜନା ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ

ରାଜନାଥ ଲଦାଖ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାବାହିନୀର ଉଚ୍ଚପଦସ୍ଥ ଅଫିସରମାନଙ୍କ ସହ ପୂର୍ବ ଲଦାଖ ପରିସ୍ଥିତିର ସମୀକ୍ଷା କରିଛନ୍ତି ସେନାବାହିନୀ ମୁଖ୍ୟ ଏମ୍ଏମ୍ ନରବଣେ ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ଆମ ସମ୍ବାଦଦାତା ଜଣାଇଛନ୍ତି କୌଣସି ପ୍ରକାରର ପ୍ରତିକୃଳ ପରିସ୍ଥିତିରେ ଦେଶକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତି ବିଷୟରେ ମଧ୍ୟ ଜେନେରାଲ୍ ନରବଣେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଚିଫ୍ ଅଫ୍ ଡିଫେନ୍ନ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାବତ୍ ନୌବାହିନୀ ମୁଖ୍ୟ ଆଡମିରାଲ୍ କରମବୀର ସିଂହ ଓ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ଆର୍କେଏସ୍ ଭଦୌରିଆ ଏବଂ ସାମରିକ ବାହିନୀର ବହୁ ବରିଷ୍ଣ ଅଫିସର୍ ଏହି ଅବସରରେ ଉପସ୍ଥିତ ଥିଲେ ରାଜନାଥ ସାଉଥ୍ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗର ସମୀକ୍ଷା କରିଛନ୍ତି ଉଭୟ ନେତାଙ୍କ ମଧ୍ୟରେ ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛି ସେମାନେ ବିଭିନ୍ନ ସମସ୍ୟା ଓ ପାରସ୍କରିକ ସହଯୋଗ ଭଳି ବିଷୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି